ରବିବାର ସୁଦ୍ଧା ପୁରୀକୁ ବିଦ୍ୟୁତ୍ ଯୋଗାଣ ପାଇଁ ଯୁଦ୍ଧକାଳୀନ ଭିଭିରେ କାମ ଚାଲିଛି

ଏନେଇ ହିତାଧିକାରୀମାନେ ସମ୍ମୂକ୍ତ ପଞାୟତ କାର୍ଯ୍ୟାଳୟରେ ଯୋଗାଯୋଗ କରିବାପାଇଁ ସ୍ୱତନ୍ତ ରିଲିଫ୍ କମିଶନର୍ଙ୍ ପକ୍ଷରୁ ସ୍ୱଚନା ଦିଆଯାଇଛି

ସିଡିଏ କଟକ ଉପକଣ୍ ଜଗତ୍ପୁର ଓ ନିମପୁର ଆଦି ଅଞ୍ଞଳକୁ ବିଦ୍ୟୁତ୍ ଯୋଗାଣ କରାଯାଇ ନ ଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି

ହାଇକୋର୍ଟ ଲିଗାଲ୍ କମିଟି ପକ୍ଷରୁ ମିଳିଥିବା ସ୍ବଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ଅଞ୍ଞଳରେ ଗମନାଗମନ ବ୍ୟବସ୍ରା ସମ୍ମର୍ ହୋଇ ନ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି

କ୍ରାଇମ୍ ବ୍ରାଞ୍ଚର ମୂଳ ମାମଲାରେ ଚାର୍ଜଫ୍ରେମ୍ ପାଇଁ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା କିନ୍ତୁ ଅନ୍ୟ ଦୁଇ ଜଶ ଅଭିଯୁକ୍ତ ଅନୁପସ୍ଚିତ ରହିବା ଯୋଗୁଁ ଚାର୍କ୍ଫ୍ରେମ୍ ହୋଇପାରିଲା ନାହିଁ

ନବରଙ୍ଙପୁର ଜିଲ୍ଲାରେ ଗ୍ରୀଷ୍ଟପ୍ରବାହ ଯୋଗୁଁ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାର ଦେଖିବାକୁ ମିଳୁଛି